ଆଜି କେନ୍ଦାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସମ୍ଭର୍ଦ୍ଧନା ସଭାରେ ଏହି ସ୍ଚନା ଦିଆଯାଇଛି

ମମତା ସଫ୍ରତି ନିଜର ବଡ ଭଉଣୀ ଅଶାନ୍ତି ସହ ଭୁବନେଶ୍ୱରରେ ଏକ ଘରୋଇ ବିଦ୍ୟାଳୟରେ ପାଠ ପତୁଛନ୍ତି

ଲୋକ ଅଦାଲତ ଆସନ୍ତାକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ପିତ ହେବ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

ଯୁବମୋର୍ଚାର ଶତାଧକ କର୍ମୀ ଭଟଲି ଛକରେ ଏହି ଘଟଣାର ପ୍ରତିବାଦରେ ବିଷୋଭ ପ୍ରଦର୍ଶନ କରିଛନ୍ତି

ଭଟଲି ବିଧାୟକ ତଥା ମନ୍ତୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ଉଦ୍ଦେଶ୍ୟ ପ୍ରଶୋଦିତ ଭାବରେ ପୋଲିସ ତାଙ୍କୁ ମିଥ୍ୟା ମାମଲାରେ କଡ଼ିତ କରିଛି ବୋଲି ଗିରଫ ପୂର୍ବରୁ ଇରାଶିଷ ଗଣମାଧ୍ଧମକୁ କହିଛନ୍ତି